ଜିଲ୍ଲାର ଆଳି ଏବଂ ରାଜକନିକା ବ୍ଲକରେ ଦୁଇଟି ଓଡ୍ରାଫ ଦଳ ଓ ଅଗ୍ନିଶମ ବାହିନୀକୁ ପ୍ରସ୍ତୁତ କରି ରଖାଯାଇଛି ବାଲେଶ୍ୱର ଜିଲ୍ଲାର ବୁଢାବଳଙ୍ଗ ଓ ସୁବର୍ଷ୍ଡରେଖା ନଦୀରେ ବନ୍ୟା ଆସି ବ୍ୟାପକ ଚାଷ କମିରେ କଳମଗୁ ହୋଇଛି

ବରଗଡ ଜିଲ୍ଲାରେ ବର୍ଷା ଯୋଗୁଁ ବିଭିନ୍ନ ନଦୀରେ ବର୍ଷାଜଳ ପ୍ରବାହିତ ହେବା ସହ ଗମନାଗମନ ବ୍ୟାହତ ହୋଇଛି ସୋହେଲା ବ୍ଲକର ସରକଶ୍ତା ବିଜେପୁରବ୍କକର ସାଧୁପାଲିରେ ଅନେକ ମାଟିଘର ଭାଙ୍ଗିଯାଇଛି ବର୍ଷା ଯୋଗୁଁ ଭେଡେନ ବ୍ଲକର ପୁଡାପାଲି ହିରୋମୁଣ୍ଡା ପାଙ୍କେଲପଦର ଜାମପାଲି ଆଦି ଗାଁଗୁଡିକ ଏବଂ ଭେଡେନ ମଧ୍ଘରେ ଯୋଗାଯୋଗ ବିଛିନୁ ହୋଇଛି